ପିଏମ୍ ଇଣ୍ଟ୍ରାକ୍ସନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ଯୋଗୁଁ ଦେଶରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଏକ ସାମାଜିକ ଜରୁରିକାଳୀନ ଅବସ୍ଥା ବୋଲି ବର୍ଷନା କରିଛନ୍ତି ପ୍ରତ୍ୟେକ ଲୋକଙ୍କର ଜୀବନ ରକ୍ଷା ତାଙ୍କ ସରକାରଙ୍କର ପ୍ରାଥମିକତା ବୋଲି ସେ କହିଛନ୍ତି କରୋନା ସଂକ୍ରମଣ ଜନତ ପରିସ୍ଥିତିର ମୁକାବିଲା କରିବା ପାଇଁ କଡ଼ା ପଦକ୍ଷେପ ନେବାକୁ ପଡ଼ୁଛି ଏବଂ ଦେଶକୁ ଏଥିପାଇଁ ସତର୍କ ରହିବାକୁ ପଡ଼ିବ ଏହି ପରିସ୍ଥିତି କାରି ରହିଲେ ଆଗକୁ ସମ୍ଭଳର ଅଭାବ ଦେଖାଦେବ ବୋଲି ଆଶଙ୍କା ରହିଛି କରୋନା ଭୂତାଣୁ ସଂକ୍ରମଣ ରୋକିବା ଦିଗରେ ସଫଳ ହୋଇଥିବା ଅଳ୍ପ କେତେକ ଦେଶ ମଧ୍ୟରେ ଭାରତ ରହିଛି ସଂକ୍ରମଣ ଜନିତ ପରିସ୍ଥିତି ସବୁବେଳେ ପରିବର୍ଭନ ହେଉଥିବାରୁ ଏଥିନେଇ ସବୁବେଳେ ସଜାଗ ରହିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ଅନେକ ରାଜ୍ୟ ସରକାର ଜିଲ୍ଲା ପ୍ରଶାସନ ଓ ବିଶେଷଜ୍ଞ ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା ସମୟସୀମାକୁ ସମ୍ପ୍ରସାରଣ କରିବା ପାଇଁ ଅନୁରୋଧ କରିଥିବା ସେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ସହ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ବାର୍ତ୍ତାଳାପ କରିଥିବା ନେତାମାନେ ଶ୍ରୀ ମୋଦୀ ଠିକ୍ ସମୟରେ ଉପଯୁକ୍ତ ପଦକ୍ଷେପ ନେଇଥିବାରୁ ତାଙ୍କର ପ୍ରଶଂସା କରି ଏହି ସଂକଟଜନକ ମୁହୂର୍ତ୍ତରେ ସମଗ୍ର ଦେଶ ତାଙ୍କ ପଛରେ ଛିଡ଼ା ହୋଇଛି ବୋଲି କହିଛନ୍ତି କରୋନା ଭୂତାଣୁ ବିପକ୍ଷରେ ଚାଲିଥିବା ସଂଗ୍ରାମରେ ଦେଶର ଦକ୍ଷତାକୁ ବୃଦ୍ଧି କରିବା ଲାଗି ସେମାନେ ବିଭିନ୍ନ ଅର୍ଥନୈତିକ ନୀତି ଓ ଅନ୍ୟାନ୍ୟ ପଦକ୍ଷେପ ବିଷୟରେ ମତାମତ ଦେଇଛନ୍ତି ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା ସମୟସୀମାକୁ ସମ୍ପ୍ରସାରଣ କରିବାକୁ ମତାମତ ଦେଇ ଏହା ସମାପ୍ତ ହେବା ପରେ ପର୍ଯ୍ୟାୟ ଭିଭିରେ ଏହାକୁ ବନ୍ଦ କରିବାକୁ ସେମାନେ ମତ ଦେଇଛନ୍ତି ପ୍ରଧାନମନ୍ତ୍ରୀଙ୍କ ସହ ଏହି କଥାବାର୍ତ୍ତାରେ ଅଂଶଗ୍ରହଣ କରିଥିବା ନେତାମାନଙ୍କ ମଧ୍ୟରେ କଂଗ୍ରେସ ନେତା ଗୁଲାମନବୀ ଆଜାଦ ଶିବସେନା ନେତା ସଂଜୟ ରାଉତ ଡିଏମ୍କେ ନେତା ଟିଆର୍ ବାଲ୍ ଏନ୍ସିପି ନେତା ଶରଦ ପାୱାର ଜେଡିୟୁ ନେତା ରାଜୀବ ରଞ୍ଜନ ସିଂହ ଲୋକଜନଶକ୍ତି ପାର୍ଟି ନେତା ଚିରାଗ ପାଶ୍ୱାନ ସମାଜବାଦୀ ପାର୍ଟି ନେତା ରାମଗୋପାଳ ଯାଦବ ଓ ବିଏସ୍ପି ନେତା ଶତୀଶ ଚନ୍ଦ୍ର ମିଶ୍ରା ଥିଲେ ପ୍ରଧାନମନ୍ତ୍ରୀ ଆସନ୍ତା ଶନିବାର ଦିନ କୋଭିଡ୍ ନାଇଷ୍ଟିନ୍ ପରିସ୍ଥିତି ସଂକ୍ରାନ୍ତରେ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କ ସହ ବାର୍ତ୍ତାଳାପ କରିବେ ସୁପ୍ରିମ୍କୋର୍ଟ ଡାଇରେକସନ୍ ସରକାରୀ ଏବଂ ଅନୁମୋଦିତ ଘରୋଇ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ବିନା ମୂଲ୍ୟରେ କରୋନା ସଂକ୍ରମଣ ପରୀକ୍ଷା କରିବାକୁ ସୁପ୍ରିମ୍କୋର୍ଟ ଗତକାଲି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏ ସଫକ୍ରାନ୍ତରେ କେନ୍ଦ୍ର ସରକାର ଖୁବ୍ଶୀଘ୍ର ନିର୍ଦ୍ଦେଶନାମା ଜାରି କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ କହିଛନ୍ତି ଘରୋଇ ପରୀକ୍ଷା କେନ୍ଦ୍ର ସମେତ ବେସରକାରୀ ଚିକିହାଳୟଗୁଡ଼ିକର ସେବା ବର୍ତ୍ତମାନର ସଫକଟ ସମୟରେ ଏକାନ୍ତ ଆବଶ୍ୟକ ବିଚାରପତି ଜଷ୍ଟିସ୍ ଅଶୋକ ଭୂଷଣ ଓ ଏସ୍ ରବୀନ୍ଦ୍ରଭଟ୍ଟଙ୍କ ଖଣ୍ଡପୀଠ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ କୋଭିଡ୍ ନାଇଷ୍ଟିନ୍ ସଫକ୍ରାନ୍ତ ବିଭିନ୍ନ ପ୍ରସଙ୍ଗର ଶୁଣାଣି କରି ତାଙ୍କ ଅନ୍ତରୀଣ ନିର୍ଦ୍ଦେଶରେ କହିଛନ୍ତି ସରକାରୀ ପରୀକ୍ଷାକେନ୍ଦ୍ର ହେଉ ବା ବେସରକାରୀ ଅନୁମୋଦନ ପ୍ରାପ୍ତ ପରୀକ୍ଷା କେନ୍ଦ୍ରରେ କୋଭିଡ୍ ନାଇଷ୍ଟିନ୍ ପରୀକ୍ଷା ବିନା ମୂଲ୍ୟରେ କରାଯିବାକୁ ସରକାର ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ

ନରେନ୍ଦ୍ର ସିଂ ଷ୍ଟେଟ୍ସ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଗତକାଲି ରାଜ୍ୟଗୁଡ଼ିକର କୃଷିମନ୍ତ୍ରୀମାନଙ୍କ ସହ ଏକ ବୈଠକରେ ଅଧ୍ୟକ୍ଷତା କରି କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ବ୍ୟାପିବା ସମୟରେ କୃଷକମାନଙ୍କ ହିତ ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରିଛନ୍ତି ଶ୍ରୀ ତୋମର ରାଜ୍ୟଗୁଡ଼ିକର ପଦକ୍ଷେପକୁ ସ୍ୱାଗତ କରି ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା ସମୟରେ କୃଷିକାର୍ଯ୍ୟ ସୂଚାରୁ ରୂପେ ଚାଲିବା ଦିଗରେ ସେମାନଙ୍କର ପଦକ୍ଷେପକୁ ପ୍ରଶଂସା କରିଛନ୍ତି ବୈଠକ ସମୟରେ କୃଷିକ୍ଷେତ୍ରକୁ କଟକଶାରୁ ଛାଡ଼ ମିଳିବା ବିଷୟରେ ରାଜ୍ୟଗୁଡ଼ିକର କୁଷିମନ୍ତ୍ରୀମାନଙ୍କୁ ସେ ଜଣାଇଛନ୍ତି ଏହାଛଡ଼ା କୁଷିଜାତ ପଦାର୍ଥ ସାର ଓ କୃଷିକାର୍ଯ୍ୟ ପାଇଁ ବ୍ୟବହୃତ ଯନ୍ତ୍ରପାତିଗୁଡ଼ିକର ନିର୍ବିଘ୍ନରେ ପରିବହନ ବିଷୟରେ ମଧ୍ୟ ସେମାନଙ୍କୁ ସୂଚନା ଦିଆଯାଇଛି

କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଲାଗୁ ହୋଇଥିବା କଟକଣା ସମୟରେ ରାଜ୍ୟଗୁଡ଼ିକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରତି ଦେଇଛନ୍ତି କୃଷକ ଓ ନାଗରିକମାନଙ୍କୁ ଆରୋଗ୍ୟ ଆପ୍ ବ୍ୟବହାର କରିବା ପାଇଁ ଉସାହିତ କରିବାକୁ ସେ ରାଜ୍ୟ କୃଷିମନ୍ତ୍ରୀମାନଙ୍କୁ ନିବେଦନ କରିଛନ୍ତି ବୈଠକରେ କୃଷିକାର୍ଯ୍ୟ ଅମଳକାର୍ଯ୍ୟ କୃଷିଜାତ ପଦାର୍ଥର କ୍ରୟବିକ୍ରୟ ମଣ୍ଡିଗୁଡ଼ିକର ପରିଚାଳନା ସର୍ବନିମ୍ନ ସହାୟକ ମୂଲ୍ୟରେ ଖାଦ୍ୟଶସ୍ୟ ସଂଗ୍ରହ ଅନ୍ୟାନ୍ୟ ସରଞ୍ଜାମ ପ୍ରସଙ୍ଗ ଏବଂ କୃଷି ଓ ଉଦ୍ୟାନଜାତ ପଦାର୍ଥଗୁଡ଼ିକର ପରିବହନ ଆଦି ବିଷୟ ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଛି କାଓ଼ଡେକର ଆରୋଗ୍ୟ ସେତୁ ଆପ୍ ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଓଡେକର ଦେଶର ଜନସାଧାରଣଙ୍କ ଆରୋଗ୍ୟ ସେତୁ ଆପ୍ ବ୍ୟବହାର କରିବା ପାଇଁ ଆଜି ନିବେଦନ କରିଛନ୍ତି ଏକ ଟ୍ୱିଟ୍ ବାର୍ଭାରେ ସେ କହିଛନ୍ତି ଆରୋଗ୍ୟ ସେତୁ ଡାଉନ୍ଲୋଡ କରିବା ପରେ ଯଦି କୌଣସି ଜଣେ ସଂକ୍ରମିତ ବ୍ୟକ୍ତିଙ୍କ ପାଖ ଦେଇ ଆଉଜଣେ ସୁସ୍ଥ ଲୋକ ଯାଇଥାନ୍ତି ତେବେ ସୁସ୍ଥ ବ୍ୟକ୍ତି ଭୂତାଶୁରେ ସଂକ୍ରମିତ ହୋଇଛନ୍ତି କି ନାହିଁ ତାହା ଏହି ଆପ୍ ଜଣାଇଦେବ ସେ କହିଛନ୍ତି ଏଥିରୁ ମଧ୍ୟ ଲୋକମାନେ ସର୍ବୋକୃଷ୍ଟ ଚିକିତ୍ସା ପରାମର୍ଶ ପାଇପାରିବେ ସମସ୍ତେ ସୁସ୍ଥ ରହିବାର ମନ୍ତ୍ରକୁ ଆପଶେଇବା ପାଇଁ ଅନୁରୋଧ କରି ମନ୍ତ୍ରୀ କହିଛନ୍ତି ଯଦି ଆମେ ନିଜେ ସୁସ୍ଥ ରହିବା ତେବେ ସମଗ୍ର ଦେଶ ସୁସ୍ଥ ରହିବ

ଏହି ଅର୍ଥ ସିଧାସଳଖ ସେମାନଙ୍କର ଜମାଖାତାରେ ପହଞ୍ଚୁଛି କରୋନା ଭୂତାଣୁ ସଂକ୍ରମଣ ଦୃଷ୍ଟିରୁ ଏଭଳି ସହାୟତା ଅର୍ଥ ପ୍ରଦାନ କରାଯିବା ପାଇଁ ସରକାର ଗତମାସରେ ଘୋଷଣା କରିଥିଲେ ସରକାରୀ ସ୍ତ୍ରରେ କୁହାଯାଇଛି ପ୍ରତ୍ୟେକ ହିତାଧିକାରୀଙ୍କ ଜମାଖାତାରେ ସହାୟତା ଅର୍ଥ ପହଞ୍ଚ ଯାଇଛି ସାମାଜିକ ଦୂରତ୍ୱ ଓ ଅନ୍ୟାନ୍ୟ କଟକଶାକୁ ପାଳନ କରି ହିତାଧିକାରୀମାନେ ସେମାନଙ୍କର ଜମାଖାତାରୁ ଅର୍ଥ ଉଠାଇ ପାରିବେ

ଗତକାଲି ଏକ ଉଚ୍ଚସ୍ତରୀୟ ବୈଠକ ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଦିଲ୍ଲୀ ଉପମ୍ରଖ୍ୟମନ୍ତ୍ରୀ ମନୀଷ ସିଶୋଦିଆ କହିଛନ୍ତି ସେହିସବ୍ ଅଞ୍ଚଳର୍ କୌଣସି ବ୍ୟକ୍ତି ବାହାରକୁ ଯାଇପାରିବେ ନାହିଁ କିମ୍ବା ବାହାରର କୌଣସି ବ୍ୟକ୍ତି ସେହିସବୁ ଅଞ୍ଚଳରେ ପ୍ରବେଶ କରିପାରିବେ ନାହିଁ ସେ କହିଛନ୍ତି ସିଲ୍ ହୋଇଥିବା ଅଞ୍ଚଳଗୁଡ଼ିକୁ ରାଜ୍ୟ ସରକାର ସମସ୍ତ ଅତ୍ୟାବଶ୍ୟକ ପଦାର୍ଥ ଯୋଗାଇବେ ଶ୍ରୀ ଶିଷୋଦିଆ କହିଛନ୍ତି ଦିଲ୍ଲୀର ସଦର ଅଞ୍ଚଳରେ ଆଉ କିଛି ଲୋକ ଭୂତାଣୁରେ ସଫକ୍ରମିତ ହୋଇଥିବାର ଜଣାପଡ଼ିବା ପରେ ସେହି ଅଞ୍ଚଳକୁ ସିଲ୍ କରାଯାଇଛି ଲୋକମାନେ ବାହାରକୁ ବାହାରିଲେ ବାଧ୍ୟତାମୂଳକ ଭାବେ ମାସ୍କ ପିନ୍ଧିବା ପାଇଁ ଦିଲ୍ଲୀ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି ଏକ ଟ୍ୱିଟ୍ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କହିଛନ୍ତି ମାସ୍କ ବ୍ୟବହାର କରିବା ଦ୍ୱାରା କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ଅନେକ ମାତ୍ରାରେ କମ୍ କରାଯାଇ ପାରିବ ଲୋକମାନେ କପଡ଼ାରେ ପ୍ରସ୍ତୁତ ମାସ୍କ ମଧ୍ୟ ବ୍ୟବହାର କରିପାରିବେ ବୋଲି ସେ କହିଛନ୍ତି ଶ୍ରୀ କେଜରିଓ୍ୱାଲ କହିଛନ୍ତି କେବଳ ବେତନକୁ ଛାଡ଼ି ଅନ୍ୟ କୌଣସି ବାବଦରେ ଖର୍ଚ୍ଚ ନ କରିବାକୁ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି

ସାମୃହିକ ସ୍ତରରେ ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ୟୁଏସ୍ ପ୍ରେସିଡେଣ୍ଟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଦେଶକୁ ଭାରତ ସରକାରଙ୍କ ପକ୍ଷରୁ ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ରପ୍ତାନୀ କରିବାକୁ ଅନୁମତି ପ୍ରଦାନ କରାଯାଇଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀଟ୍ରମ୍ପ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀଙ୍କ ଏହି ପଦକ୍ଷେପ ଅବିସ୍କରଣୀୟ ହୋଇ ରହିବ କହିବା ସହିତ କେବଳ ଶ୍ରୀମୋଦିଙ୍କର ନେତୃତ୍ୱ କେବଳ ଭାରତକୁ ନୁହେଁ ସାରା ମାନବ ଜାତି ସହାୟତା ଦେଉଥିବା ସେ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ର ଚିକିତ୍ସା ପାଇଁ ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ସେବନକୁ ଯୁକ୍ତରାଷ୍ଟ୍ର ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନ ମାନ୍ୟତା ଦେଇଛି

ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ଦେଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତରେ ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ରପ୍ତାନୀ ଉପରେ ଲଗାଯାଇଥିବା କଟକଶାକୁ ଉଠାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଥିଲେ